ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରୁ ଏହି ସୂଚନା ମିଳଛି

ଗତକାଲି ସଚିବାଳୟଠାରେ ଅନୁଷ୍ଷିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର କାର୍ଯ୍ୟ ସମୀକ୍ଷା କରିବା ଅବସରରେ ମୁଖ୍ୟ ସଚିବ ଶ୍ରୀ ପାତୀ ଏହା କହିଛନ୍ତି

ଅନ୍ୟ ପକ୍ଷରେ ଦ୍ୱିତୀୟ ସେମିଫାଇନାଲ୍ରେ ମଶିପୁର ଟାଇବ୍ରେକର କରିଆରେ ଭାରତୀୟ ରେଳବାଇକୁ ପରାସ୍ତ କରିଛି